ଏନଡିଏ ଏହି ନିର୍ବାଚନରେ ବିପୁଳ ସ୍ଥାନରେ ବିଜୟୀ ହୋଇ ଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି

ସେ ଏସପିବି ଏସପିଆରଏଲଡି ମେଙ୍କ ପ୍ରାର୍ଥୀ ଶାଳିନୀ ଯାଦବଙ୍କୁ ପରାସ୍ତ କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଭାପତି ରାହୁଲ ଗାଧୀ ଆମେଠି ଆସନରୁ କେନ୍ଦ୍ରମନ୍ତୀ ସ୍ବୁତି ଇରାନଙ୍କଠାରୁ ହାରିଯାଇଛନ୍ତି କେନ୍ଦ୍ରମନ୍ତୀ ମାନେକା ଗାନ୍ଧୀ ସୁଳତାନପୁରରୁ ବିଜୟୀ ହୋଇଛନ୍ତି କଂଗ୍ରେସ ନେତା ସୋନିଆ ଗାକ୍ଷୀ ରାଏବରେଲୀ ଆସନରୁ ପୁନଃ ନିର୍ବାଚିତ ହୋଇଛନ୍ତି

ତାହା ପୂର୍ବରୁ ସପ୍ତଦଶ ଲୋକସଭାକୁ ଗଠନ କରିବାକୁ ପଡିବ